ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ

ଏକ ଲମ୍ୟା ଲଢ଼େଇରେ ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇପାରିଛି

ପୂର୍ବରୁ ରାଜ୍ୟ ସରକାରଙ୍କ ମହେନ୍ଦଗିରିର ବିକାଶ ପାଇଁ ପ୍ରସ୍ତାବ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା କିନ୍ତୁ ସରକାର ଏପର୍ଯ୍ୟନ୍ତ ପ୍ରସ୍ତାବ ପଠାଇ ନ ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି

ଏକ ଟିଟ୍ ବାର୍ଉାରେ ଶ୍ରୀ ମୋଦୀ କହିଛନ୍ତି ଦେଶ ଗଠନ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷକମାନଙ୍କର ଅକ୍ଲାନ୍ଡ ପରିଶ୍ରମ ପାଇଁ ଦେଶ ସେମାନଙ୍କ ନିକଟରେ ସର୍ବଦା ଚିରରଣୀ ରହିବ ସେ କହିଛନ୍ତି ଗୁରୁ ଦିବସ ଅବସରରେ ଶିକ୍ଷକମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ଦେଶ ସେମାନଙ୍କୁ କୃତ ଏହି ଅବସରରେ ରାଷ୍ଟ୍ରପତି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ଧମରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

ଛତିଶଗଡ଼ର ପୁଲିସ୍ ଡିଜିଙ୍କ ସହ ସମନ୍ୟ ରକ୍

ବିଧାନସଭା ବାଚସ୍ବତି ସୂର୍ଯ୍ୟନାରାୟଶ ପାତ୍ର ଏହି ଘଟଶା ନେଇ ଗଭୀର ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଶାଇଛନ୍ତି ସେହିପରି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଶାରେ ମୃତକଙ୍ଙ ପରିବାରକୁ ସମବେଦନା ଜଶାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି